ସେ କହିଛନ୍ତି ଉପାଦନକୁ ବୃଦ୍ଧି କରିବା ଉର୍ଜା ଦକ୍ଷତାରେ ସୁଧାର ସଂରକ୍ଷଣ ଓ ବିକ୍ବ ଇକ୍ଷନକୁ ପ୍ରୋହାହନ ଦେଇ ଆମଦାନୀ ନିଭରଶୀଳତାକୁ ହ୍ରାସ କରାଯାଇ ପାରିବ

ଫଳରେ ସମୁଦ୍ର ତଟ ଦେଇ ଆତଙ୍କବାଦୀମାନେ ଓଡ଼ିଶାରେ ପ୍ରବେଶ କରିବାର ଆଶଙ୍କା ସୃଷି ହୋଇଛି

ରେଳ ଓ ମେରାଇନ୍ ବିଭାଗ ଏଡିକି ପ୍ରାଣବିନ୍ଦ୍ ଆଚାର୍ଯ୍ୟ ଗଣମାଧ୍ଧମକୁ ଏହି ସ୍ଚନା ଦେଇଛନ୍ତି

ଆଗାମୀ ଦିନରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମୁଖ୍ୟମନ୍ତୀ ଆଇନମନ୍ତୀ ଏବଂ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟି ଦାବି ପତ୍ର ଦିଆଯିବ ବୋଲି ସର୍ବସମ୍ମତ ନିଷ୍ବଭି ନିଆଯାଇଛି

ଆନ୍ଦୋଳନ ପାଇଁ ପ୍ରବର୍ତ୍ତାଇବା ନାମଲେଖା ପ୍ରକ୍ରିୟାରେ ବାଧା ସୂଷି କରିବା ଛାତ୍ରଛାତ୍ରୀଙ୍କୁ ପାଠ ନ ପତାଇବା ବିଶ୍ୱବିଦ୍ୟାଳୟ ପରିସରରେ ଅପ୍ରୀତିକର ପରିସ୍ତିତି ସୃଷି କରିବା ଧାରଣାସ୍ତୁଳରେ ନାରାବାଜି କରିବା ଆଦି ଅଭିଯୋଗରେ ଶିକ୍ଷକଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି

ପାଇଁ ପ୍ରତିଷ୍ଠାନ ଖୋଲାଯିବ

ଏହି ଜାହାଜଟି ମାଲେସିଆରୁ ଆସି ବାଙ୍ଗଲାଦେଶରେ ଜିନିଷ ଓହ୍ଲାଇ ବିଶାଖାପାଟଣା ଅଭିମୁଖେ ଯାଉଥିଲା

ମା ସୁଭଦ୍ରାଙ୍କ ସେବକମାନେ ପାଟରା ସେବକମାନଙ୍କ ଦ୍ୱାରା ସ୍ୱତନ୍ତ ଭାବେ ପ୍ରସ୍ତୁତ ହୋଇଥିବା ଦୁଇଟି ପାଟରାକ୍ଷୀଙ୍କ ଆକି ଶ୍ରୀବଳଦେବଙ୍କୀଉଙ୍କର କାର୍ଯ୍ୟାଳୟକୁ ହସ୍ତାନ୍ତର କରିଛନ୍ତି

ଗୁରୁତର ମାଆ ଓ ଝିଅକୁ ଡାକ୍ତରଖାନାରେ ଭର୍ତି କରାଯାଇଛି ପାରିବାରିକ କଳହକୁ ନେଇ ରଘ୍ରନାଥ ପ୍ରତିଦିନ ମଦ୍ୟପାନ କରି ଘରେ ଗଣ୍ଡଗୋଳ କର୍ଥଥବାବେଳେ ଆକି ଛରାରେ ଆକ୍ରମଣ କରିଛି ତେବେ ଏଯାଏଁ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇ ନାହି